ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ସରକାର ଆଗାମୀ ଦିନଗୁଡ଼ିକରେ ଆହୁରି ଅଧିକ କାର୍ଯ୍ୟକରି ଦେଖାଇବାକୁ ଚାହାନ୍ତି ଯାହାଫଳରେ ଏକ ସମୃଦ୍ଧ ତଥା ଶକ୍ତିଶାଳୀ ନବଭାରତ ଗଠନ କରାଯାଇ ପାରିବ

ଏହି ପରିପ୍ରେକ୍ଷୀରେ ଗତକାଲି ନୃଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି ସୂଚନା ଓ ପ୍ରଶାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ବିଶ୍ୱ ମାନ୍ଦାବସ୍ଥା ଫଳରେ ପଛେଇ ଯାଇଥିବା ଭାରତର ଅର୍ଥନୀତିକୁ ସୁଦୃତ୍ କରିବା ଲାଗି ଅନେକ ପଦକ୍ଷେପ ନିଆଯାଇଛି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସବୁ କ୍ଷେତ୍ରରେ ପ୍ରଗତି ହାସଲ କରିଛି

ଗତକାଲି ମୁମ୍ଘାଇଠାରେ ଦୈନିକ ସମ୍ଭାଦପତ୍ର ଇକୋନମିକ୍ ଟାଇମ୍ସ ପକ୍ଷରୁ ଆୟୋଜିତ କର୍ପୋରେଟ୍ ଏକ୍କଲେନ୍ ପୁରସ୍କାର ପ୍ରଦାନ ଉହବରେ ଯୋଗ ଦେଇ ଶ୍ରୀ ଶାହା ଏହା କହିଛନ୍ତି

ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ଅର୍ଥନୀତିରେ ରହିଥିବା ମଇଳାକୁ ସଫା କରାଯାଇଛି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଦେଶର ଅର୍ଥନୀତିକୁ ବିଶ୍ୱର ଏକ ଶକ୍ତିଶାଳୀ ଅର୍ଥନୀତି କରାଯିବ ବର୍ତ୍ତମାନ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା କ୍ଷଣସ୍ଥାୟୀ

ଅର୍ଥନୀତିରେ ଦେଖାଦେଇଥିବା ଅସ୍ଥାୟୀ ମାନ୍ଦାବସ୍ଥା ଦ୍ୱାରା ଭାରତୀୟ ଶିଳ୍ପ ଓ ବଜାର ପ୍ରଭାବିତ ନ ହୋଇ ଆଗକୁ ଯିବେ ବୋଲି ସେ ଆଶା ପୋଷଣ କରିଛନ୍ତି ସେମାନଙ୍କ ସହିତ ସରକାର ଅଛନ୍ତି ଓ ସେମାନଙ୍କର ସମସ୍ୟାଗୁଡ଼ିକୁ ସରକାର ସମାଧାନ କରିବା ସକାଶେ ପଦକ୍ଷେପ ନେଉଥିବା ଶ୍ରୀ ଶାହା କହିଛନ୍ତି ଭାରତ ଏବେବି ପ୍ରଞ୍ଜିନିବେଶକାରୀଙ୍କ ପାଇଁ ଏକ ଆକର୍ଷଣୀୟ ଦେଶ ଏବଂ ପ୍ରତ୍ୟକ୍ଷ ପୁଞ୍ଜନିବେଶ ଏବେ ରେକର୍ଡସ୍ତରରେ ରହିଥିବା ସେ କହିଛନ୍ତି

କେନ୍ଦ୍ର ସରକାର ଦେଶର ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରକୁ ମଜବୁତ କରିବା ପାଇଁ ସଂକଳ୍ପବଦ୍ଧ ଶ୍ରମ କ୍ଷେତ୍ରରେ ଖୁବ୍ ଶୀଘ୍ର କେତେଗୁଡ଼ିଏ ସଂସ୍କାର ଅଣାଯାଉଥିବା ନେଇ ସେ ସ୍ବଚନା ଦେଇଛନ୍ତି

ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଭାଗିତା ଆର୍ସିଇପିରେ ଭାରତ ଯୋଗ ନଦେବା ପାଇଁ କରାଯାଇଥିବା ନିଷ୍କଭି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଏହା ଶିଳ୍ପ କ୍ଷେତ୍ର ସ୍ୱାର୍ଥ ରକ୍ଷା ପାଇଁ କରାଯାଇଛି ଭାରତ' ଚୀନ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସହିତ ମୁକ୍ତ ଓ ଅବାଧ ବାଶିଜ୍ୟ କରିବା ନେଇ ପୂର୍ବରୁ ଚୁକ୍ତିନାମା ହୋଇଥିବା ସେ କହିଚ୍ଛନ୍ତି

ଫରେନ୍ସିକ୍ ସାଇକୋଲଜିକୁ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ଏ କ୍ଷେତ୍ରରେ ଦେଶ ବାହାରର ଅଭିଜ୍ଞ ଲୋକଙ୍କୁ ସାମିଲ କରାଯିବ ଏହାଦ୍ୱାରା ଏହି କେନ୍ଦ୍ରଗୁଡ଼ିକର ଦକ୍ଷତା ବୃଦ୍ଧି ପାଇବ ଏହି ପରିପ୍ରେକ୍ଷିରେ ନୂଆଦିଲ୍ଲୀର ଫରେନ୍ସିକ୍ ସାଇନ୍ ସର୍ଭିସେସ୍ ନିର୍ଦ୍ଦେଶାଳୟ ଏବଂ ଅହମ୍ମଦାବାଦ ସ୍ଥିତ ଗୁଜରାଟ ଫରେନ୍ସିକ୍ ସାଇନ୍ନ ୟୁନିଭରସିଟିର ବିହେଭରାଲ୍ ସାଇନ୍ସ ପ୍ରତିଷ୍ଠାନ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ଇରାକ୍ ପିମି ଇରାକ୍ରେ ସରକାର ବିରୋଧୀ ବ୍ୟାପକ ଆନ୍ଦୋଳନ ଓ ବିକ୍ଷୋଭ ପରେ ଦେଶର ପ୍ରଧାନମନ୍ତ୍ରୀ ଆଦେଲ ଅବଦୁଲ୍ ମହଦି ତାଙ୍କର ଇସ୍ତଫାପତ୍ର ସଂସଦକୁ ପଠାଇ ଦେଇଛନ୍ତି

ଦେଶର ଆଇନ୍ ପ୍ରସ୍ତୁତକାରୀମାନେ ଆଜି ସଂସଦରେ ତାଙ୍କର ଇସ୍ତଫାପତ୍ର ଉପରେ ନିଷ୍ପଭି ନେବେ ଶ୍ରୀ ମହଦିଙ୍କ ଉପରେ ଇସ୍ତଫା ଦେବା ପାଇଁ ସରକାରୀ ବିରୋଧୀଙ୍କ ପକ୍ଷରୁ ପ୍ରବଳ ଚାପ ସୃଷ୍ଟି କରାଯାଇଥିଲା

ଏହି ରୋଗକୁ ପ୍ରତିହତ କରିବା ଲାଗି ଏକାଠି ହେବା ଏବଂ ଏଚ୍ଆଇଭି ଆକ୍ରାନ୍ତଙ୍କୁ ସହଯୋଗ ପ୍ରଦାନ କରିବାର ସମୟ ଆସି ଉପସ୍ଥିତ ହୋଇଛି ଚଳିତ ବର୍ଷର ଶୀର୍ଷକ ହେଉଛି 'ସାମୁହିକ ପ୍ରୟାସ ଦ୍ୱାରା ପରିବର୍ତ୍ତନ ଅଣାଯାଇପାରିବ'

ଏହାକୁ ଦୂଷ୍ଟିରେ ରଖି କେନ୍ଦ୍ର ସରକାର ଜାତୀୟ ଏଡସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏନ୍ଏସିପି ପ୍ରଣୟନ କରିଥିଲେ କେନ୍ଦ୍ର ସରକାରଙ୍କର ଶତପ୍ରତିଶତ ଅନୁଦାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି ଯାହାର ଲକ୍ଷ୍ୟ ହେଉଛି ପ୍ରତିକାର ପରୀକ୍ଷା ଏବଂ ଚିକିତ୍ସା ଲଣ୍ଡନ ଆଟାକ୍ ଲଣ୍ଡନ ବ୍ରିଜ୍ ଆକ୍ରମଣ ଘଟଣାରେ ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀ ସମ୍ପୃକ୍ତ ବୋଲି ଘୋଷଣା କରିଛି ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା

ତେବେ ଆଇଏସ୍ ନିଜର ସମ୍ପୃକ୍ତି ନେଇ କୌଣସି ପ୍ରମାଣ ଦାଖଲ କରିପାରିନାହିଁ ଆଇଏସ୍ କହିଛି ଯେ ଫୋନ୍ ମାଧ୍ୟମରେ ତାଙ୍କଠାରୁ ନିର୍ଦ୍ଦେଶ ପାଇ ଉସ୍ମାନ୍ ଏହି ଛୁରୀ ମାଡ଼ କରିଥିଲା ଆତଙ୍କୀଙ୍କ ବିରୁଦ୍ଧରେ ଲଢ଼େଇ କରୁଥିବା ମିଳିତ ସେନାରେ ସାମିଲ ଥିବା ଦେଶକୁ ଟାର୍ଗେଟ୍ କରିବାକୁ ତାକୁ କୁହାଯାଇଥିଲା ବୋଲି ଆଇଏସ୍ କହିଛି ଲଣ୍ଡନ ପୁଲିସ୍ କହିଛି ଏହା ଏକ ଆତଙ୍କବାଦୀ ଆକ୍ରମଣ ଘଟଣା

ଗତକାଲି ଉଦ୍ଯାପନୀ ଦିବସରେ ପରିବେଶ ଉପରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଥିଲା ପରିବେଶ ମନ୍ତ୍ରଶାଳୟର ଅତିରିକ୍ତ ସଚିବ ରବି ଅଗ୍ରୱାଲ୍ ଗତକାଲିର ବର୍ଣ୍ଣାତ୍ୟ ଉତ୍ସବରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ପୁରସ୍କୃତ କରିଥିଲେ

ତେଲଙ୍ଗାନା ଡକୁର କେନ୍ଦ୍ ସ୍ୱରାଷ୍ଟ ରାଷ୍ଟ୍ମନ୍ତ୍ରୀ କିଶନ୍ ରେଡ଼ୀ କହିଛନ୍ତି ମହିଳାଙ୍କ ଉପରେ କରାଯାଉଥିବା ଅସାମାଜିକ କାର୍ଯ୍ୟକଳାପ ବିରୁଦ୍ଧରେ ଦୂଢ଼ ଆଇନ୍ଗତ ପଦକ୍ଷେପ ଗ୍ରହଣ କରାଯିବ ହାଇଦ୍ରାବାଦ ନିକଟ ସାମସାବାଦଠାରେ ଜଣେ ମହିଳା ପଶ୍ର ଡାକ୍ତରାଣୀଙ୍କ ଉପରେ ହୋଇଥିବା ଗଣବଳାକାର ଓ ହତ୍ୟା ମାମଲା ପରିପ୍ରେକ୍ଷୀରେ ସେ ଏହା କହିଛନ୍ତି ସେହି ମହିଳାଙ୍କ ପିତାମାତାଙ୍କ ସହ ସାକ୍ଷାତ ପରେ ସେ ଗଣମାଧ୍ୟମକୁ ସ୍ତଚନା ଦେଇ କହିଛନ୍ତି ଯେ ଏ ବିଷୟରେ ଲୋକସଭାରେ ଆଲୋଚନା କରାଯିବ ଏବଂ ପ୍ଚଳିତ ଆଇନ୍ରେ ଆବଶ୍ୟକ ସଂଶୋଧନ ଆଣିବା ପାଇଁ ମଧ୍ୟ ପ୍ରସ୍ତାବ ଆଗତ କରାଯିବ ସେ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୃଷ୍ଣାନ ପାଇଁ ସମସ୍ତ ପ୍ରକାର ସହଯୋଗ କେନ୍ଦ୍ ସରକାର ରାଜ୍ୟକ୍ତ ଯୋଗାଇ ଦେବେ ଗତକାଲି ମଧ୍ୟ ହାଇଦାବାଦଠାରେ ବିଭିନ୍ନ ଛାତସଂଗଠନ ଏବଂ ଜନସାଧାରଣଙ୍କ ପକ୍ଷରୁ ଧାରଣା ଅନୁଷ୍ଠିତ ହୋଇଥିଲା ବ୍ୟାଡମିଣ୍ଟନ ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ସୌରଭ ବର୍ମା ଆଜି ଲକ୍ଷ୍ନୌଠାରେ ସୟଦ ମୋଦୀ ଆନ୍ତର୍କାତିକ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ତାଇୱାନର ୱାଙ୍ଗ କ୍ତୁଓିଙ୍କୁ ଭେଟିବେ

ଅନ୍ୟ ପକ୍ଷରେ ମହିଳା ବର୍ଗ ସେମିଫାଇନାଲ୍ରେ ଜାତୀୟ ଚମ୍ପିୟାନ୍ ରିତୁପୂର୍ଣ୍ଣ ଦାସ ହାରିଯାଇ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି ସେହିଭଳି କିଦାମ୍ଘୀ ଶ୍ରୀକାନ୍ତ ମଧ୍ୟ ଶୁକ୍ରବାର ଅନୁଷ୍ଠିତ ପୁରୁଷ ଏକକ ବର୍ଗ କ୍ୱାର୍ଟର ଫାଇନାଲ୍ରେ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି

ଆସନ୍ତା ମଙ୍ଗଳବାର ଦିନ ଫାଇନାଲ୍ରେ ଭାରତ ଘରୋଇ ନେପାଳକୁ ଭେଟିବ ପୁରୁଷ ସେମିଫାଇନାଲ୍ରେ ଆଜି ସକାଳେ ଭାରତ ଶ୍ରୀଲଙ୍କାକୁ ଭେଟୁଛି ଅପରାହ୍ବରେ ପାକିସ୍ତାନ ଏବଂ ବାଙ୍ଗଲାଦେଶ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ